ସଂସଦର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି

ପିଏମ୍ ଡାଭୋସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଅନେକ ସନ୍ଦେହ ସତ୍ତ୍ୱେ ଭାରତ କୋବିଡ୍ ନାଇଷ୍ଟିନ୍ ସଂକ୍ରମଣର ସଠିକ୍ ମୁକାବିଲା କରିପାରିଛି ବିଶ୍ୱ ଅର୍ଥନୈତିକ ଫୋରମ୍ର ଡ୍ୟାଭସ୍ କଥାବାର୍ତ୍ତାରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି କୋଭିଡ୍ ନାଇଞ୍ଜିନ୍ ସଙ୍କଟର ମୁକାବିଲା କରିବା ଦିଗରେ ଭାରତ ନିଜର ସ୍ୱାସ୍ଥ୍ୟ ସମ୍ପର୍କିତ ମୌଳିକଡାଞ୍ଚାରେ ବ୍ୟାପକ ସଂସ୍କାର କରିଛି ସେହିଭଳି ଏ ଦିଗରେ ଦେଶବାସୀଙ୍କର ମଧ୍ୟ ସକ୍ରିୟ ଭୂମିକା ରହିଛି ବୋଲି ସେ କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଇତିମଧ୍ୟରେ ବିଶ୍ୱର ସର୍ବବୃହତ୍ ଟିକାକରଣ ଅଭିଯାନ ମଧ୍ୟ ଆରମ୍ଭ କରିଛି

ଉତ୍ତମ ସ୍ୱାସ୍ଥ୍ୟ ମୌଳିକଢାଞ୍ଚା ଥିବା ଦେଶଗୁଡ଼ିକର ଅବସ୍ଥାକୁ ଦେଖି ସମଗ୍ର ବିଶ୍ୱ ଭାରତକୁ ନେଇ ଚିନ୍ତା ପ୍ରକଟ କରିଥିଲା ତେବେ ଭାରତ ଏହାର ମାନବ ସମ୍ଭଳର ପ୍ରକୃଷ୍ଟ ଉପଯୋଗ କରି ଏହି ଜଟିଳ ପରିସ୍ଥିତିକୁ ସଫଳତାର ସହ ମୁକାବିଲା କରିପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ନମୁନା ପରୀକ୍ଷା ଓ ସଂକ୍ରମିତମାନଙ୍କର ଚିହ୍ନଟ ପାଇଁ ବୈଷୟିକ ଜ୍ଞାନର ପର୍ଯ୍ୟାପ୍ତ ବ୍ୟବହାର କରାଯାଇଥିବାର ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ବ୍ୟକ୍ତିଗତ ସୁରକ୍ଷା ସରଞ୍ଜାମ କିଟ୍ ଓ ମାସ୍କ୍ ଆବଶ୍ୟକତା ପ୍ରରଣରେ ସ୍ୱାବଲମ୍ବି ହେବା ସହ ଅନ୍ୟ ଦେଶଗୁଡ଼ିକର ଚାହିଦା ପ୍ରରଣ କରିପାରିଛି

ଶ୍ରୀ ମୋଦୀ କହିଛନ୍ତି ଆର୍ୟବେଦ ଭଳି ପାରମ୍ପରିକ ଚିକିତ୍ସା ପଦ୍ଧତି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ କିଭଳି ଉପଯୋଗୀ ହୋଇପାରିଛି ଭାରତ ତାହା ସମଗ୍ର ବିଶ୍ୱକୁ ଦେଖାଇପାରିଛି ସେ ପୁଣି କହିଛନ୍ତି ଭାରତ ବିଭିନ୍ନ ଦେଶକୁ କୋଭିଡ୍ ପ୍ରତିଷେଧକ ପଠାଇବା ସହ ସେହି ଦେଶଗ୍ରଡ଼ିକରେ ପ୍ରତିଷେଧକ ଟିକାକରଣର ସଫଳତା ପାଇଁ ମୌଳିକତାଞ୍ଚାର ବିକାଶରେ ମଧ୍ୟ ସହାୟତା କରୁଛି ଏହାଦ୍ୱାରା ଅନ୍ୟ ଦେଶଗୁଡ଼ିକର ନାଗରିକମାନଙ୍କର ଜୀବନରକ୍ଷା କରାଯାଇ ପାର୍ରଛି ପ୍ରଧାନମନ୍ତ୍ରୀ କହିଛନ୍ତି କୋଭିଡ୍ ପରିସ୍ଥିତି ସମୟରେ ଭାରତ ନିକର ଅର୍ଥନୈତିକ କାରବାର କ୍କାରି ରଖିଥିଲା ଏଥିଲାଗି ବିଭିନ୍ନ ପର୍ଯ୍ୟାୟରେ ସରକାରଙ୍କ ପକ୍ଷରୁ ଲୋକଙ୍କୁ ରୋଜଗାର ଯୋଗାଇ ଦେବା ନିମନ୍ତେ ବିଭିନ୍ନ ପ୍ୟାକେଜ୍ ଘୋଷଣା କରାଯିବା ସହ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଭାରତ ଏହି କଟିଳ ପରିସ୍ଥିତି ସମୟରେ ଦେଶର ପ୍ରତ୍ୟେକଟି ଜୀବନକୁ ବଞ୍ଚାଇବା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେଉଛି ବୋଲି ଶ୍ରୀ ମୋଦି କହିଛନ୍ତି ସେହିଭଳି ଦେଶ ତଥା ବିଶ୍ୱର କଲ୍ୟାଣ ଏବଂ ବିଶ୍ୱ ଯୋଗାଣ ଶ୍ଚଙ୍ଗଳକୁ ସୁଚାରୁରୂପେ ପରିଚାଳନା କରିବା ଦିଗରେ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରତିଶ୍ରୁତିବଦ୍ଧତାକୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦୋହରାଇଛନ୍ତି

ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ବିଶ୍ୱ ଅର୍ଥନୈତିକ ଫୋରମ୍ ପକ୍ଷରୁ ଆୟୋଜିତ 'ଡାଭୋସ୍ ଏକେଶ୍ଡା'ର ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି ଶ୍ରୀ ପ୍ରଧାନ କହିଛନ୍ତି ଦେଶରେ ଥିବା ଜ୍ଞାନୀ ଦକ୍ଷ ଏବଂ ରୋଜଗାରକ୍ଷମ ମାନବସ୍ୟଳ ଉପରେ ସରକାର ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ସହ ଭବିଷ୍ୟତ ପିଢ଼ିକୁ ଆଗାମୀ ଦିନର କାର୍ଯ୍ୟ ରୂପରେଖ ପ୍ରସ୍ତୁତ କରିବା ଉପରେ ପ୍ରାଧାନ୍ୟ ଦେଉଛନ୍ତି ଏଥିଲାଗି ନ୍ନତନ ଶିକ୍ଷାନୀତି ମାଧ୍ୟମରେ ଡାଞ୍ଚାଗତ ପରିବର୍ତ୍ତନ ଆଶି ଛାତ୍ରଛାତ୍ରୀମାନଙ୍କୁ ନୃତନ ସମ୍ଭାବନା ଲାଗି ପ୍ରସ୍ତୁତ କରୁଛନ୍ତି ଭାରତର ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ମଧ୍ୟ ଏ ଦିଗରେ ଏକ ଗୁରୁତ୍ୱପୂର୍୍ଣ ଭୂମିକା ବହନ କରୁଛି ଶ୍ରୀ ପ୍ରଧାନ କହିଛନ୍ତି ସମାଜରେ କିଭଳି ମାନବ ସମ୍ଭଳର ଦକ୍ଷତା ଆକାଂକ୍ଷ ଞ୍ଜାନକୌଶଳ ଏବଂ ନିଯୁକ୍ତିର ଆମେ ବ୍ୟବହାର କରୁଛେ ତାହା ଉପରେ ମହାମାରୀ ସ୍ୱଯୋଗ ପ୍ରଦାନ କରିଛି ମହାମାରୀ ପରବର୍ତ୍ତୀ ସମୟରେ ସରକାର ଶିଳ୍ପଜଗତ ପ୍ରମୁଖ ବ୍ୟବସାୟୀ ତଥା ବ୍ୟକ୍ତିବିଶେଷଙ୍କ ମିଳିତ ଉଦ୍ୟମରେ ଆତ୍ମନିର୍ଭର ଭାରତ ଅଭିଯାନକୁ ସଫଳ କରିବା ଲାଗି ନୃତନ ଜ୍ଞାନକୌଶଳର ରୂପରେଖ ପ୍ରସ୍ତୁତ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱ ଆରୋପ କରିଚ୍ଚନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଭାର ମିଳିତ ବୈଠକରେ ଉଦ୍ବୋଧନ ଦେବା ସହ ବଜେଟ୍ ଅଧିବେଶନ ଆରମ୍ଭ ହେବ

ଭାରତ ଇତିହାସରେ ଏହା ପ୍ରଥମ କାଗଜ ବିହୀନ ବଜେଟ୍

ଲୋକସଭା ଓ ରାଜ୍ୟସଭାର କାର୍ଯ୍ୟଧାରା ସୂଚାରୁ ରୂପେ ପରିଚାଳନା କରିବା ନେଇ ସହଯୋଗ ଲୋଡ଼ିବାକୁ ସରକାର ଆସନ୍ତା ଶନିବାର ଦିନ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ମଧ୍ୟ ରାଜ୍ୟସଭାରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କର ରବିବାର ଦିନ ଏକ ବୈଠକ ଡକାଇଛନ୍ତି ଇଣ୍ଡିଆ ବାଂଲାଦେଶ ଭାରତ ଓ ବାଂଲାଦେଶ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ବୈଠକ ଆକି ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରିଙ୍ଗ୍ଲା ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇଥିବାବେଳେ ବାଂଲାଦେଶ ପ୍ରତିନିଧି ଦଳର ନେତୃତ୍ୱ ନେଉଛନ୍ତି ମାସୁଦ୍ ବିନ୍ ମୋମେନ୍ ଏହି ବୈଠକରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଜନିତ ପରିସ୍ଥିତିରେ ଉଭୟ ଦେଶ ମଧ୍ୟରେ ସହଯୋଗ ସୀମା ପରିଚାଳନା ଓ ସୁରକ୍ଷା ପୁଞ୍ଜିନିବେଶ ଓ ବ୍ୟବସାୟ ଗମନାଗମନ ଶକ୍ତି ଜଳସମ୍ପଦ ସମେତ ବିଭିନ୍ନ ଦ୍ୱିପାକ୍ଷିକ ଆଞ୍ଚଳିକ ଏବଂ ବିଶ୍ୱସ୍ତରୀୟ ସମସ୍ୟା ଉପରେ ଆଲୋଚନା ହେବ ସେହିଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆଗାମୀ ବାଂଲାଦେଶ ଗସ୍ତର ପ୍ରସ୍ତୁତି ସମ୍ପର୍କରେ ଏହି ବୈଠକରେ ଆଲୋଚନା ହେବ

ଗତକାଲି ସନ୍ଧ୍ୟାରେ ଗଣମାଧ୍ୟମକ୍ତ ଏ ସମ୍ପର୍କରେ ସ୍ୱଚନା ଦେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ସ୍ଟଚନା ଦେଇଛନ୍ତି

ଅନ୍ୟପକ୍ଷରେ ଦେଶରେ ଦୈନିକ କୋଭିଡ୍ ସଂକ୍ରମିତ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ବୋଲି ଶ୍ରୀ ଭୂଷଣ କହିଛନ୍ତି

ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ମଧ୍ୟ ଲଗାତାର ଭାବେ ହ୍ରାସ ପାଇବାରେ ଲାଗିଛି